ବିଶେଷକରି ହାଇଡ୍ରୋଜେନ ଉର୍ଜା ଭାଲ୍ୟୁ ଚେନ୍ରେ ବୌଧିକ ଶକ୍ତି ଓ ଘରୋଇ ଦକ୍ଷତା ବିକାଶ ଦିଗରେ ଇଣ୍ଡିଆନ୍ ଅଏଲ ଏବଂ ଗ୍ରୀନ୍ସାର୍ଟ ହାଇଡ୍ରୋଜେନ୍ ଇଣ୍ଡିଆର ମିଳିତ ଉଦ୍ୟମରେ ଭାରତ ବିଶ୍ୱ ହାଇଡ୍ରୋଜେନ୍ ମାନଚିତ୍ରରେ ଅଗ୍ରଶୀ ନେବ ବୋଲି କେନ୍ଦ୍ରମନ୍ତୀ ଗୁରୁତ୍ୱାରୋପ କରିଛନ୍ତି

ବିଚାରପତି ଏମ୍ ଏମ୍ ଖାଣିଲକର ଓ ବିଚାରପତି ଦୀନେଶ ମାହେଶ୍ୱରୀଙ୍କ ଖଖପୀଠରେ ଏହି ମାମଲାର ଶୁଶାଶି ହେବ କୋଟିଆ ଅଞ୍ଞଳରେ ଆନ୍ଧର ଅନୁପ୍ରବେଶକୁ ଦଳମତ ନିର୍ବିଶେଷରେ ସମସ୍ତେ ବିରୋଧ କରୁଥିବା ପରିପ୍ରେକ୍ଷୀରେ ସର୍ବୋଚ ଅଦାଲତଙ୍କ ନିର୍ଦ୍ଦେଶ ଉପରେ ରାଜ୍ୟବାସୀଙ୍କ ନଜର ରହିଛି

ଶ୍ରୀ ମହାପାତ୍ର କହିଛନ୍ତି ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଜନସାଧାରଣ ବିପଦମୁକ୍ତ ନୁହଁନ୍ତି

ଏହାସହ ଦକ୍ଷିଶ ଆପ୍ରିକା ଓ ବ୍ରାଜିଲର ଷ୍ଟ୍ରେନ୍ ମଧ୍ଧ ଦେଶରେ ଚିହ୍ଟ ହୋଇ ସାରିଲାଶି

ତେବେ କେତେକ ସ୍ଚାନରେ ହାଲ୍କା ବର୍ଷା ହେବାର ମଧ୍ଧ ସମ୍ଭାବନା ରହିଛି